ଶ୍ରୀଲଙ୍କାରେ ଜାତୀୟ ଜରୁରୀ ପରିସ୍ଥିତି ଜାରି କରାଯାଇଛି

ନିର୍ବାଚନକୁ ଅବାଧ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ ବୁଥ୍ଗୁଡ଼ିକରେ ଆବଶ୍ୟକ ବନ୍ଦୋବସ୍ତ କରାଯାଇଚି

ଆଜି ଯେଉଁ ପ୍ରମୁଖ ପ୍ରାର୍ଥୀମାନଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେପି ଅଧ୍ୟକ୍ଷ ଅମିତ୍ ଶାହାପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୁସୁଖ ଓ୍ୱସବା ମୋହନ କୁନ୍ଦରୀଆ ଏବଂ ଭରତ ସିଂ ସୋଲାଙ୍କି

ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି କେନ୍ଦ୍ରମନ୍ତ୍ରୀ କେକେ ଆଲ୍ଫୋନ୍ସ ଶଶି ତରୁର କେ ରାଜଶେଖରନ୍ ସୁରେଶ ଗୋପି ଏବଂ କେ ସୁନ୍ଦରନ୍

ଆଜି ଯେଉଁ ପ୍ରମ୍ରଖ ନେତାମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ମୁଲାୟମ ସିଂଯାଦବ ସନ୍ତୋଷ ଗଙ୍ଗୱାର କୟାପ୍ରଦା ବର୍ରଣ ଗାନ୍ଧି ଶିବପାଳ ଯାଦବ ଓ ଆଜମ ଖାଁ

ଏହିସବୁ ଆସନ ହେଲା ରାୟପୁର ଦୁର୍ଗ ବିଳାସପୁର କୋର୍ବା ଯାଞ୍ଚଗିରି ଚମ୍ପା ସରବୁଜା ଓ ରାୟଗଡ଼

ପୁଲିଂ ଆସାମ ଆସାମର ଗୁଆହାଟି ବାରପେଟା ଧୁବୁରି ଓ କୋକ୍ରାଝାଡ ଲୋକସଭା ଆସନରେ ଆଜି ଭୋଟ୍ ଗ୍ରହଣ କରାଯାଉଛି

ବିଭିନ୍ନ ଦଳର ତୁଙ୍ଗ ନେତାମାନେ ଦେଶର ବିଭିନ୍ନ ସ୍ଥାନରେ ରାଜନୈତିକ ସଭା ଓ ସମାବେଶରେ ଯୋଗ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗରେ ତିନୋଟି ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ ଶ୍ରୀ ମୋଦି ପ୍ରଥମେ ଆଜି ପୂର୍ବାହ୍ନରେ କେନ୍ଦ୍ରାପଡ଼ାରେ ପହଞ୍ଚ ସେଠାରେ ଏକ ସାଧାରଣସଭାରେ ଉଦ୍ବୋଧନ ଦେବା ସହ ଅପରାହ୍ନରେ ବାଲେଶ୍ୱର ଯିବେ ସେଠାରେ ସଭାକାର୍ଯ୍ୟ ସାରି ସେ ପଶ୍ଚିମବଙ୍ଗର ଆସାନସୋଲଠାରେ ଏକ ଦଳୀୟ ସମାବେଶରେ ଉଦ୍ବୋଧନ ଦେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ ଆଜି ଉତ୍ତରପ୍ରଦେଶର ଫାରୁକାବାଦ ଏବଂ ହରଦୋଇରେ ନିର୍ବାଚନ ପ୍ରଚାର କରିବେ ଏସ୍ସି ରାହୁଲ ରାଫେଲ ମାମଲାରେ ସର୍ବୋଚ୍ଚ ଆଦାଲତ ଦେଇଥିବା ରାୟ ପରିପ୍ରେକ୍ଷୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟ ଉପରେ ଆପଭି ଉଠାଇ ବିଜେପି ନେତ୍ରୀ ମିନାକ୍ଷୀ ଲେଖି ଦାୟର କରିଥିବା ମାନହାନୀ ମାମଲା ଉପରେ ସୁପ୍ରମିକୋର୍ଟ ଆଜି ଶୁଣାଣି କରିବେ ଇତିମଧ୍ୟରେ ରାହୁଲ ଗାନ୍ଧୀ ଗତକାଲି ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ଅଦାଲତଙ୍କ ରାୟ ଉପରେ ତ୍ରୁଟିପୂର୍ଣ୍ଣ ମତାମତ ଦେଇଥିଲେ ବୋଲି ଉଲ୍ଲେଖ କରି ଦୁଃଖ ପ୍ରକାଶ କରିଛନ୍ତି ଶ୍ରୀ ଗାନ୍ଧି କହିଛନ୍ତି ଯେ ରାଜନୈତିକ ପ୍ରଚାର ଚାପରେ ସେ ଭୁଲ୍ବଶତଃ ଏଭଳି ମନ୍ତବ୍ୟ ଦେଇଛନ୍ତି ଗତକାଲି ସୁଦ୍ଧା ଏ ପ୍ରସଙ୍ଗରେ ନିଜ ପକ୍ଷ ରଖିବାକୁ ସୁପ୍ରିମକୋର୍ଟ ରାହୁଲ ଗାନ୍ଧିଙ୍କୁ ନିର୍ଦ୍ଦେଶ ଦେଇଥିଲେ ବିଜେପି କଂଗ୍ରେସ କ୍ୟାଣ୍ଡିଡେଟ୍ ପୂର୍ବତନ କ୍ରିକେଟ୍ ଖେଳାଳି ଗୌତମ ଗମ୍ଭୀରଙ୍କୁ ବିଜେପି ପୂର୍ବଦିଲ୍ଲୀ ସଂସଦୀୟ ଆସନରୁ ପ୍ରାର୍ଥୀ କରିଥିବା ବେଳେ ନୂଆଦିଲ୍ଲୀ ଆସନରୁ ମିନାକ୍ଷୀ ଲେଖିଙ୍କୁ ପୁନର୍ବାର ପ୍ରାର୍ଥୀ କରିଛି ବିଜେପିର ମହେଶ ଗିରିଙ୍କ ସ୍ଥାନରେ ଗମ୍ଭୀର ନୂଆକରି ପ୍ରାର୍ଥୀ ହୋଇଛନ୍ତି ସେ କଗ୍ରେସର ଅରବିନ୍ଦ ସିଂ ଲଭ୍ଲି ଏବଂ ଆମ୍ ଆଦ୍ମୀ ପାର୍ଟିର ଅତିସିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ସେହିଭଳି ମିନାକ୍ଷୀ ଲେଖି ତାଙ୍କ ଆସନରୁ ଆମ୍ ଆଦ୍ମୀ ପାର୍ଟିର ବ୍ରଜେଶ ଗୋଏଲ୍ ଏବଂ କଂଗ୍ରେସର ଅଜୟ ମାକେନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ଦିଲ୍ଲୀର ଉତ୍ତର ପଶ୍ଚିମ ଆସନ ପାଇଁ ବିଜେପି ଏଯାବତ୍ ପ୍ରାର୍ଥୀ ଘୋଷଣା କରିନାହିଁ

ଦକ୍ଷିଣ ଦିଲ୍ଲୀ ଆସନରୁ କଂଗ୍ରେସ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜୟୀ ବିଜେନ୍ଦ୍ର ସିଂଙ୍କୁ ପ୍ରାର୍ଥୀ କରିଛି

ପୂର୍ବରୁ ବିହାରର କଟିହାରଠାରେ ଏକ ନିର୍ବାଚନୀ ର୍ୟାଲିରେ ଧାର୍ମିକ ଆଧାରରେ ଭୋଟ୍ ଦେବାକୁ ସେ ମତଦାତାଙ୍କୁ ନିବେଦନ କରୁଥିବା ନେଇ ନିର୍ବାଚନ କମିଶନ ଶ୍ରୀ ସିଦ୍ଧୁଙ୍କୁ ନୋଟିସ୍ ଜାରି କରିଥିଲେ ଶ୍ରୀଲଙ୍କା ଶ୍ରୀଲଙ୍କାର ଚର୍ଚ୍ଚ ଏବଂ ହୋଟେଲ୍ରେ ବୋମା ବିସ୍ଫୋରଣର ଦିନକ ପରେ ସେଠାକାର ସରକାର ମଧ୍ୟରାତ୍ରିରୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି କାରି ପାଇଁ ନିଷ୍ପଭି ନେଇଛନ୍ତି

କାତୀୟ ସୁରକ୍ଷା ପରିଷଦର ଏକ ବୈଠକରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ନେଇ ନିଷ୍ପଭି ନିଆଯାଇଛି ଆଜି ଶ୍ରୀଲଙ୍କାରେ ଜାତୀୟ ଶୋକ ଦିବସ ପାଳନ କରାଯାଉଛି ଶ୍ରୀଲଙ୍କା ସରକାର ଅନ୍ତର୍ଜାତୀୟ ସମୁଦାୟଠାରୁ ସହଯୋଗ କାମନା କରିଛନ୍ତି ଏକ ସ୍ଥାନୀୟ ଧାର୍ମିକ ସଂଗଠନ ନ୍ୟାସନାଲ୍ ତାଓହିଦ୍ କମାତ୍ ଏହି ବିସ୍ଫୋରଣରେ ଜଡ଼ିତ ବୋଲି ସେଠାକାର ସରକାର କହିଛନ୍ତି କ୍ୟାବିନେଟ୍ ମନ୍ତ୍ରୀ ତଥା ସରକାରୀ ପ୍ରବକ୍ତା ରଜିତା ସେନାରତ୍ନେ ଗଣମାଧ୍ୟମକୁ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି ତେବେ ଏଭଳି ଏକ ଆକ୍ରମଣ ଘଟଣା ନେଇ ଅନ୍ତର୍ଜାତୀୟ ଗୁଇନ୍ଦା ସଂସ୍ଥା ସୂଚନା ପ୍ରଦାନ କରିଥିଲେ ମଧ୍ୟ ପରିତାପର ବିଷୟ ଯେ ଏହାକୁ ଏଡ଼ାଯାଇ ପାରିଲା ନାହିଁ

ପ୍ରଜ୍ଞା ଏଫ୍ଆଇଆର୍ ବାବ୍ରି ମସ୍ଜିଦ୍ ଭଙ୍ଗା ଘଟଣା ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ମଧ୍ୟପ୍ରଦେଶର ଭୋପାଳରୁ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଞ୍ଜା ସିଂ ଠାକୁରଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି ଆଦର୍ଶ ଆଚରଣ ସଂହିତା ଉଲ୍ଲୁଂଘନ କରିଥିବାରୁ ଭୋପାଳର କମଳା ନଗର ଥାନାରେ ଏହି ଏତଲା ରୁଜୁ ହୋଇଛି ଗତ ଶନିବାର ନିର୍ବାଚନ ସଭାଗୁଡ଼ିକରେ ସୁଶ୍ରୀ ଠାକୁର କହିଥିଲେ ଯେ ଅଯୋଧ୍ୟାରେ ବାବ୍ରି ମସ୍ଜିଦ୍ ଘଟଣାରେ ତାଙ୍କର କୌଣସି ଅନୁଶୋଚନା ନାହିଁ ଏବଂ ଏଥିପାଇଁ ସେ ଗର୍ବିତ ରବିବାର ଦିନ ଭୋପାଳ ଜିଲ୍ଲା ନିର୍ବାଚନ ଅଧିକାରୀ ତାଙ୍କୁ ଏଥିପାଇଁ ନୋଟିସ୍ ଜାରି କରିଥିଲେ ତେବେ ତାଙ୍କ ଉତ୍ତରରେ ସନ୍ତୁଷ୍ଟ ନ ହୋଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି ଏତଲା ରୁଜୁ କରାଯାଇଛି

ତେବେ ଆହତଙ୍କ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ

ଦିଲ୍ଲୀ ଟସ୍ ଜିଣି ରାଜସ୍ଥାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା

ଆକି ଚେନ୍ନାଇଠାରେ ସନ୍ରାଇଜର୍ସ ହାଇଦରାବାଦ ଏବଂ ଚେନ୍ନାଇ ସୁପର୍ କିଙ୍ଗ୍ ମଧ୍ୟରେ ମୁକାବିଲା ହେବ